ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଏହାର ଉଦ୍ଘାଟନୀ ଅଧିବେଶନରେ ଯୋଗଦେବେ

ନିଶଙ୍କ ଜେଏନ୍ୟୁ କେନ୍ଦ୍ର ମାନବ ସମ୍ଘଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି ଜେଏନ୍ୟୁ ଛାତ୍ରଛାତ୍ରୀମାନଙ୍କର ପ୍ରମୁଖ ସମସ୍ୟା ହଷ୍ଟେଲ ଫି' ବୃଦ୍ଧିକ୍ତ ସମାଧାନ କରାଯାଇଥିବା ବେଳେ ସେମାନଙ୍କ ତରଫର୍ ଚାଲିଥିବା ବିକ୍ଷୋଭ ଯୁକ୍ତିସଙ୍ଗତ ନୁହେଁ ଛାତ୍ରଛାତ୍ରୀମାନଙ୍କୁ ସେବା ଓ ଉପଯୋଗୀତା ବାବଦ ଖର୍ଚ୍ଚ ବହନ କରିବାକୁ ପଡ଼ିବ ନାହିଁ ବୋଲି ଅନେକ ପର୍ଯ୍ୟାୟରେ ଆଲୋଚନା ପରେ ଜେଏନ୍ୟୁ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଏହା ହିଁ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ମୁଖ୍ୟ ଦାବି ଥିଲା

ସମସ୍ତ ସମ୍ପୂକ୍ତ ପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ ବିଶ୍ୱବିଦ୍ୟାଳୟରେ ସ୍ୱାଭାବିକ ଅବସ୍ଥା ଫେରାଇବ ଆଣିବା ବିଭିନ୍ନ ବିବାଦୀୟ ପ୍ରସଙ୍ଗ ଉପରେ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ପରାମର୍ଶ ପ୍ରଦାନ କରିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି ଦିଲ୍ଲୀ ଇଲେକସନ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ ବିଜ୍ଞପ୍ତି ଜାରି ହେବା ସହିତ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯିବ

ଏହି ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ଭୋଟର କିପରି ସାମିଲ ହେବେ ସେଥିପାଇଁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି

ରାଇସିନା ଭୂ ରାଜନୀତି ଓ ଭୂ ଅର୍ଥନୀତି ଉପରେ ଆଧାରିତ ଭାରତର ଧୁଜାଧାରୀ ବିଶ୍ୱସ୍ତରୀୟ ସମ୍ମିଳନୀ ରାଇସିନା ଡାଇଲଗ୍ ର ଉଦ୍ଘାଟନୀ ଅଧିବେଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ ସହିତ ଆଜିଠାରୁ ଆରମ୍ଭ ହେବ

ଜେଏନ୍ୟୁ ଏବିଭିପି ଜେଏନ୍ୟୁ ପରିସରରେ ହୋଇଥିବା ହିଂସାକାଣ୍ଡରେ ଅନେକ ବାମପନ୍ଥୀ ସଂଗଠନ ଓ କଂଗ୍ରେସର ଛାତ୍ର ଶାଖା ଏନ୍ଏସ୍ୟୁଆଇ ସଂପୂକ୍ତ ଅଛି ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ଅଭିଯୋଗ କରିଛି

ଆସାମ ସିଏମ୍ ସିଏଏ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗତ ରାତିରେ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ଘୋଧିତ କରି କହିଚ୍ଚନ୍ତି ଯେ ନାଗରିକତା ସଂଶୋଧନ ଆଇନ୍କୁ ନେଇ କୌଣସି ଲୋକ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ଶ୍ରୀ ସୋନୱାଲ ପୁଣି ସ୍ୱଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ସରକାର ରାଜ୍ୟବାସୀଙ୍କୁ ଠକିବେ ନାହିଁ ଏବଂ ସେମାନଙ୍କର ସ୍ୱାର୍ଥହାନୀ ହେଲା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ନାଗରିକତା ସଂଶୋଧନ ଆଇନ୍ର ରୂପରେଖ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ତେବେ ତାଙ୍କ ସରକାର ନାଗରିକତା ସ ସଂଶୋଧନ ଆଇନ୍ର କାର୍ଯ୍ୟକାରିତା ଉପରେ କେନ୍ଦ୍ର ସରକାରଙ୍କୁ ମତାମତ ପ୍ରଦାନ କରିଛନ୍ତି ଶ୍ରୀ ସୋନୱାଲ କହିଛନ୍ତି ଯେ ସଂପୃକ୍ତ ଆଇନ୍କୁ କେନ୍ଦ୍ର କରି ତାଙ୍କ ସରକାର କୌଣସି ନାଗରିକଙ୍କ ସହ ଭେଦଭାବ ପ୍ରଦର୍ଶନ କରି ନାହାନ୍ତି

ଗତକାଲି ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଇଲ୍ୟାଣ୍ଡ ଡେଭ୍ଲପମେଣ୍ଟ ଏଜେନ୍ନୀ ଆଇଡିଏର ଷଷ୍ଠ ବୈଠକରୁ ଏହି ସୂଚନା ମିଳିଛି ଦେଶର ଭୂ ଭାଗଗୁଡ଼ିକର ସାମଗ୍ରୀକ ବିକାଶର ଅଗ୍ରଗତି ସମ୍ପର୍କରେ ଆଇଲ୍ୟାଣ୍ଡ ଡେଭଲପମେଣ୍ଟ ଏଜେନ୍ନୀ ସମୀକ୍ଷା କରିଛି ଦେଶରେ ପ୍ରଥମ ଥର ପାଇଁ ଆଇଡିଏର ପରାମର୍ଶ ଆଧାରରେ ଏହିସବୁ ଚିହ୍ନିତ ଦ୍ୱୀପଗୁଡ଼ିକରେ ବୈଜ୍ଞାନିକ ଉପାୟରେ ଦୀର୍ଘ ସ୍ଥାୟୀ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି

ଦ୍ୱୀପପୁଞ୍ଜଗୁଡ଼ିକର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଭିତ୍ତିକ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଉପରେ ନୀତିଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିଭିନ୍ନ ତଥ୍ୟ ଏହି ବୈଠକରେ ଉପସ୍ଥାପନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରକଳ୍ପର ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିବା ସହ ଦ୍ୱୀପାଞ୍ଚଳବାସୀମାନଙ୍କ ଫାଇଦା ନିମନ୍ତେ ନିର୍ମାଣାଧୀନ ପ୍ରକଳ୍ପଗ୍ରଡ଼ିକର ଅଗ୍ରଗତିକୁ ତ୍ୱରାନ୍ଧିତ କରିବା ସକାଶେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ କହିଛନ୍ତି ସିସିଆଇ ପ୍ରୋବ୍ ଭାରତ ଫେୟାର ଟ୍ରେଡ୍ ରେଗୁଲଟର କମ୍ପିଟିସନ୍ କମିଶନ୍ ସିସିଆଇ ଫ୍ଲିପ୍କାର୍ଡ ଓ ଆମାଜନ ବିରୁଦ୍ଧରେ କେତେକ ନିର୍ଦ୍ଧିଷ୍ଟ ବିକ୍ରେତାଙ୍କ ସହ ମେଣ୍ଟ କରିବା ସମେତ ଅଧିକ ରିହାତି ପ୍ରଦାନ ଆଦି ବିଭିନ୍ନ ଅନିୟମିତତା ଅଭିଯୋଗ ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ସ୍ମାର୍ଟ୍ଫୋନ୍ ଓ ଆନୁଷଙ୍ଗୀକ ଉପକରଣ ଗୁଡ଼ିକର ବ୍ୟବସାୟରେ ସାମିଲ ଦିଲ୍ଲୀ ବ୍ୟାପାର ମହାସଂଘର ସଦସ୍ୟମାନଙ୍କର ଅଭିଯୋଗ କ୍ରମେ ଏହି ନିର୍ଦ୍ଦେଶ ଦିଆଯାଇଛି ଏହିଭଳି ଇ ବାଣିଜ୍ୟ ସଂସ୍ଥାଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ତାଲିକା ଭୁକ୍ତ କରିବା ସେମାନଙ୍କ ସହିତ ସ୍ୱତନ୍ତ୍ର ଭାବେ ମେଣ୍ଟ କରିବା ଭଳି ଅଣ ପ୍ରତିଯୋଗୀ ଗତିବିଧି ଚଳାଇଥିବାର ମହାସଂଘ ଅଭିଯୋଗ କରିଛି ପ୍ରତିଯୋଗୀତାକୁ ସମୟ ପୂର୍ବର୍ ସମାପ୍ତ କରିଦେବା ଭଳି ସ୍ୱତନ୍ତ୍ର ଗତିବିଧିରେ ଏହିସବୃ ସଂସ୍ଥା ଲିପ୍ତ ଅଛନ୍ତି କି ନାହିଁ ସେ ବିଷୟରେ ତଦନ୍ତ କରାଯିବାର ଆବଶ୍ୟକ ବୋଲି କମିଶନ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି

ଖେଲୋ ଇଣ୍ଡିଆ ଗୌହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାର ପଦକ ତାଲିକାରେ ମହାରାଷ୍ଟ୍ର ଓ ହରିଆଣା ମଧ୍ୟରେ ତୀବ୍ର ପ୍ରତିଦୃନ୍ଦିତା କାରି ରହିଛି